ଏନେଇ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ସୂଚନା ଦେଇଛନ୍ତି

ଏହା ମଧ୍ଧ ଆକାଶବାଣୀ ଡିଡି ନ୍ୟୁକ୍ ପିଏମ୍ଓ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତଶାଳୟ ୟୁଗ୍ୟବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ

ଏଥିସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି

ସୂଚନାଯୋଗ୍ୟ କରୋନା ମହାମାରୀ ପରିପ୍ରେଷୀରେ ଘରୋଇ ବିଦ୍ୟାଳୟଗୁଡ଼ିକ ଫି' ଛାଡ଼ କରିବାକୁ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା

ତେବେ କିଛି ସ୍କୁଲ୍ କର୍ତ୍ରୂପକ୍ଷ ଫି' ହ୍ରାସକୁ ହାଇକୋର୍ଟରେ ବିରୋଧ କରିଥିଲେ

ରାଜ୍ୟ ବାର୍ କାଉନ୍ସିଲ୍କୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି